କେବଳ ଜ୍କାନ ଓ ଶିକ୍ଷା ସାହାଯ୍ୟରେ ଗୋଟିଏ ରାଷ୍ଟର ଭାଗ୍ୟ ବଦଳାଇ ହେବ

ଏହା ବ୍ୟତୀତ କଲେଜ ପରିସରରେ ଜିଲ୍ଲା ବିଙ୍କାନ କେନ୍ଦ ଏବଂ ପ୍ଲାନେଟୋରିୟମର ନିର୍ମାଣ ହେବ ବୋଲି କହିଛନ୍ତି

ବାଦ ବିଦାଦ ନହୋଇ ସମସ୍ୟାର ସମାଧାନ ହେବା ଉଚିତ୍

ତେବେ ପୁରୀ ସହ କୋଶାର୍କସାକ୍ଷିଗୋପାଳ କାକଟପୁର ଆଦି ଧର୍ମପୀଠର ଉନ୍ନତି ହେବା ଆବଶ୍ୟକ ବୋଲି ସେ କହିଛନ୍ତି

ଶ୍ରୀକୀଉଙ୍କ ଦର୍ଶନ ପାଇଁ ଆକି ରାତି ଗୋଟାଏରୁ ପୁରୀ ଶ୍ରୀମନ୍ଦିର ଖୋଲିବ

ଶ୍ରଦ୍ଧାଳୁଙ୍କ ଶୃଙ୍କଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି

ପୁରାଣର ମଥୁରାନଗରୀ ର୍ପ ଦେବା ପାଇଁ ହାଟପଦା ରେ ନିର୍ମିତ ହୋଇଛି ରାଜଦରବାର

ଧନୁଯାତ୍ରାର ଆଦ୍ୟ ପର୍ବ କୁହାଯାଉଥିବା ସାଂସ୍କୃତିକ ଶୋଭାଯାତ୍ରା ଆକି ଅପରାହ୍ମରେ ରେ ବରଗଡ଼ ଗାଧୀଛକଠାରୁ ଆର ଗାନ୍ଧିଛକଠାରେଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଶ କରିବା ପରେ ବରଗଡ଼ ଜିଲ୍ଲାପାଳ ଜ୍ୟେତିରଞ୍ଞନ ପ୍ରଧାନ ଏବଂ ଆରକ୍ଷୀ ଅଧିକ୍ଷକ ପଦ୍ମିନୀ ସାହୁ ପତାକା ଦେଖାଇ ଆନୁଷ୍ଠାନିକ ଭାବରେ ସାଂସ୍କୃତିକ ଶୋଭାଯାତ୍ରାର ଉଦଘାଟନ କରିଛନ୍ତି

ଏହି ବିଷୟରେ ବୈଠକରେ ଆଲୋଚନା ହୋଇଥିଲା